ରେଡ୍କ୍ରସ କୌଣସି ଜାତି ଧର୍ମ କିମ୍ସା ପରିସୀମା ମଧରେ ସୀମିତ ନୁହେଁ

ସୁଦୂର ଦେଶମାନଙ୍କ ସହ ନୌବାଶିଜ୍ୟ ସମ୍ମର୍କ ତଥା ରାଜ୍ୟ ଇତିହାସରେ ବ୍ୟବସାୟିକ ମନବୂଭି ରାକ୍ୟର ସମୂଧି ଆଶିବାରେ ସହାୟକ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଟିକେଟର ମୂଲ୍ୟ ଖୁବଶୀଘ୍ର ଧାର୍ଯ୍ୟ କରାଯିବ

ଟିକେଟ୍ଧାରୀମାନେ ଭିତରକାଠ ପାଖରେ ଠିଆହୋଇ ଶ୍ରୀକୀଉଙ୍କୁ ଦର୍ଶନ କରିପାରିବେ

ତେବେ ଟିକେଟ୍ ଦର୍ଶନ ବାଧ୍ଘତାମୂଳକ କରାଯିବ ନାହିଁ ଓ ବର୍ଭମାନ ଭଳି ମାଗଶା ଦର୍ଶନ ବ୍ୟବସ୍କା ମଧ ଚାଲୁରହିବ ବୋଲି ସେ ସ୍ୱଷ୍କ କରିଛନ୍ତି

ଗତକାଲି ଭୁବନେଶ୍ୱରଠାରେ ବିଭାଗୀୟ ଶାସନ ସଚିବ ସୁଭା ଶର୍ମା ଏହି ସ୍ଚନା ଦେଇଛନ୍ତି